ପ୍ରଥମ ଥରପାଇଁ ରାଜଭବନ ବାହାରେ ଏହି ଶପଥ ଗ୍ରହଶ ସମାରୋହ ଆୟୋଜିତ ହେଉଛି

ତେବେ ନିମନ୍ତିତ ଅତିଥିମାନଙ୍କ ଲାଗି ସ୍ୱତନ୍ତ ପ୍ରବେଶପଥ ଏହି ଶପଥଗ୍ରହଣ ଉହବ ପୂର୍ବରୁ ଆକି ସୁରକ୍ଷା ସମ୍ପର୍କିତ ମକ୍ଡ୍ରିଲ ରିହରସଲ କରାଯାଇଥିବା ସ୍ଟଚନା ମିଳିଛି ଏ ସମ୍ପର୍କରେ ଅଧିକ ସ୍ଟଚନା ଦେଇ ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି

କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ପାଟକୁରା ବିଧାନସଭା ଆସନଲାଗି ପ୍ରତିଦ୍ୱନ୍ଦିତା କରୁଥିବା ବିକେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲକ ମୃତ୍ଧୁ ପରେ ନିର୍ବାଚନ ଆୟୋଗ ସେଠାରେ ନିର୍ବାଚନକୁ ଘୁଞ୍ଚାଇ ଦେଇଛନ୍ତି

ରଥଯାତ୍ରା ପ୍ରସ୍ତୁତି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁ ପରିଚାଳନା ଲାଗି ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ଧକ୍ଷତାରେ ଆକି ଭୁବନେଶ୍ୱରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି

ଏହିସବୁ ସ୍ଥାନରେ ଗତି ନିୟନ୍ତକ ବ୍ୟବସ୍ଷା ତିଆରି କରାଯିବ ବୋଲି କମିଶନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି

ମୃତକ ହେଲେ ବକ୍ଷୋପଡା ଗ୍ରାମର ଅକ୍ଷୟ ବେହେରା ସେ ବାଇକରେ କେନ୍ଦ୍ରାପଡାରୁ ଡାଙ୍ଗମାଳ ଯାଉଥିବାବେଳେ ସାମୁ ପଟୁ ଏକ ବାଇକ ଧକୁ ଦେଇଥିଲା

ତାଙ୍କ ମରଶରୀରକୁ ଓଡ଼ିଶାକୁ ଆଶିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କାରି ରହିଛି

ହଠାତ୍ ପୁଲିସର ଅକାଣତରେ ଅଭିଯୁକ୍ତ ଛାତ ଉପରୁକୁ ଯାଇ ତଳକୁ ଡେଇଁ ପଡିଥିଲା

ପରେ ପୋଲିସ ଘରୁ ମୂତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି

ଏହାଛଡା ବିକୁଳି ମାରିବା ସଙ୍ଙେ ସଙ୍ଙେ ଘଡ଼ଘଡ଼ି ସହ ବର୍ଷା ହେବ